ପିଏମ୍ ଏସ୍ସିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ ରାଷ୍ଟ୍ରମୁଖ୍ୟ ପରିଷଦ ବୈଠକରେ ଯୋଗ ଦେବାକୁ କିର୍ଗିଜ୍ଞାନ ରାଜଧାନୀ ବିଶ୍କେକ୍ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ବହୁରାଷ୍ଟ୍ରୀୟ ଶିଖର ବୈଠକ

ରାଷ୍ଟ୍ର ମୁଖ୍ୟ ପରିଷଦ ବୈଠକ ଆଜି ଓ ଆସନ୍ତାକାଲି ହେବାକୁ ଦିନ ଧାର୍ଯ୍ୟ ହୋଇଛି

ବିଶ୍କେକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିପକ୍ଷିୟ କତାବାର୍ତ୍ତା ହୋଇଛି ଉଭୟ ନେତା ଦ୍ୱିପକ୍ଷିୟ ସମ୍ପର୍କକୁ ସୁଦୃତ୍ କରିବା ବିଷୟରେ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ବୈଦେଶିକ ମନ୍ତ୍ରଣାଳୟ ମ୍ରଖପାତ୍ର ରବିଶ କ୍ରମାର କହିଛନ୍ତି ଚୀନ୍ ରାଷ୍ଟ୍ରପତିଙ୍କ ସହ ଶ୍ରୀ ମୋଦୀଙ୍କର ବୈଠକ ଅତ୍ୟନ୍ତ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିଛି ଭାଗିଦାରୀ ସମ୍ପର୍କ ବୃଦ୍ଧି ପାଇଁ ଅଧିକ କଥାବାର୍ତ୍ତା ସକାଶେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦି ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଶ୍ରୀ କିନ୍ ପିଙ୍ଗ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମ ସମ୍ବାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ଏସ୍ସିଓ ଚେୟାର୍ପର୍ସନ୍ ସୁରନ୍ବେ ଜିନ୍ବେକବ୍ଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟସ୍ରଚୀ ରହିଛି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କିର୍ଗିଜ୍ସାନ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ନୈଶ୍ୟ ଭୋଜିସଭାରେ ଯୋଗ ଦେବେ ସେ କାଜାଖସ୍ତାନ ବେଲାରୁଷ ମଙ୍ଗୋଲିଆ ଓ ଇରାନ୍ ରାଷ୍ଟ୍ରପତିଙ୍କ ସହ ଆସନ୍ତାକାଲି ବୈଠକରେ ଯୋଗ ଦେବେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ଓ ରାଜିନାମା ସ୍ୱାକ୍ଷର ପୂର୍ବର୍ ଶ୍ରୀ ମୋଦି ଭାରତ କିର୍ଗିଜ୍ ବ୍ୟବସାୟିକ ଫୋରମ୍କୁ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏସ୍ସିଓ ପୂର୍ଷାଙ୍ଗ ଅଧିବେଶନରେ ଉଦ୍ବୋଧନ ଦେବେ ସେଠାରେ ସେ ଆଞ୍ଚଳିକ ସହଯୋଗ ଓ ବିକାଶ ଉପରେ ତାଙ୍କର ଭିଜନ୍କୁ ଉପସ୍ଥାପନ କରିବେ

ସେଠାରେ ଖୁବ୍ ଜୋର୍ରେ ପବନ ବହିବା ସାଙ୍ଗକୁ ଭୀଷଣ ବର୍ଷା ହେଉଛି

ଗୁଜରାତ ରାଜସ୍ୱ ଅତିରିକ୍ତ ମୁଖ୍ୟ ସଚିବ ପଙ୍କଜ କୁମାର କହିଛନ୍ତି ରାଜ୍ୟକୁ ଏବେବି ବିପଦ ରହିଛି ଓ ଜୋରରେ ପବନ ବହିବା ତଥା ବଡ଼ବଡ଼ ଜୁଆର ଆସିବା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳର ବ୍ୟାପକ କ୍ଷତି ଘଟିପାରେ ଗାନ୍ଧିନଗରଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଘୂର୍ଣ୍ଣି ବାତ୍ୟାର ପ୍ରଭାବକୁ ନେଇ ଆଶଙ୍କା କରାଯାଉଛି ଏହା କେବେ ସ୍ଥଳଭାଗକୁ ଛୁଇଁବ ତାହା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ

ସେ କହିଛନ୍ତି ତଳିଆ ଅଞ୍ଚଳରୁ ତିନି ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ପଠାଯାଇଛି ଗ୍ରର୍ଷିବାତ୍ୟା ଯୋଗୁଁ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବଳ ମିଳିନାହିଁ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ବାୟୁ ପ୍ରର୍ଷ୍ଣିବାତ୍ୟା ଏହାର ଦିଗ ପରିବର୍ତ୍ତନ କରିଛି ଓ ଗୁଜରାତରେ ଏହା ପ୍ରବେଶ କରିନପାରେ ବୋଲି କହିଥିଲା ତେବେ ପୋରବନ୍ଦର ଦ୍ୱାରକା ଓ ଗିର୍ସୋମନାଥ ଦେଇ ଏହା ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ କହିଥିଲା ଇତିମଧ୍ୟରେ ଜାତୀୟ ଦୁର୍ବିପାକ ସହାୟତା ବାହିନୀ ବାୟୁ ୍ରୁର୍ଷିବାତ୍ୟା ସ୍ଥଳଭାଗକୁ ଛୁଇଁବାକୁ ନେଇ କୌଶସି ଗୁଳବ ପ୍ରତି ଧ୍ୟାନ ନଦେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି

ସୀତାରମଣ ବଜେଟ୍ ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନ୍ନଆଦିଲ୍ଲୀରେ ଆର୍ଥିକ କ୍ଷେତ୍ର ଓ ପୁଞ୍ଜ ବଙ୍କାର ପ୍ରତିନିଧିମାନଙ୍କ ସହ ତାଙ୍କର ତୃତୀୟ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି ଆଲୋଚନାରେ ପୁଞ୍ଜବକାର ଆର୍ଥିକ କ୍ଷେତ୍ର ଅଣବ୍ୟାଙ୍କିଂ ଆର୍ଥକ କମ୍ପାନୀ ଓ ବିକଳ୍ପ ନିବେଶ ପାଖି ଆଦି ବିଷୟରେ ଆଲୋଚନା ହୋଇଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ବୈଠକରେ ଅର୍ଥ ଓ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ସଚିବ ଖର୍ଚ୍ଚ ସଚିବ ରାଜସ୍ୱ ସଚିବ ଓ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ଅଫିସରମାନେ ଯୋଗ ଦେଇଥିଲେ ଭାରତୀୟ ବଜାରର ଉହ୍ଚାନ ପାଇଁ ଆର୍ଥିକ ଓ ପୁଞ୍ଜିବଜାରର ପ୍ରତିନିଧିମାନେ ବହୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଆହୁରି ଅନେକ ବିଷୟ ଉପରେ ଏଥିରେ ଆଲୋଚନା କରାଯାଇଛି

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି ଏହି ଉଚ୍ଚାଭିଳାଶୀ ପ୍ରକଳ୍ପ ଗଗନଜାନ ମିଶନ୍ର ଏକ ସଂପ୍ରସାରିତ ରୂପରେଖ ହେବ ସେ କହିଛନ୍ତି ଏହି ପ୍ରକଳ୍ପରେ କୌଣସି ଦେଶ ସହ ମିଶି କାର୍ଯ୍ୟ କରାଯିବ ନାହିଁ

ଏହି ପୁଞ୍ଜିନିବେଶ ଉତ୍ପାଦନ କ୍ଷେତ୍ର ଯୋଗାଯୋଗ ଓ ଆର୍ଥିକ ସେବା କ୍ଷେତ୍ର ଏବଂ ସୀମାପାର୍ ମିଶ୍ରଣ ଓ ସଂଗ୍ରହ କ୍ଷେତ୍ରରେ ହୋଇଛି

ୟୁ ଏସ୍ ଇଣ୍ଡିଆ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ଆଗାମୀ ଭାରତ ଗସ୍ତ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଆହୁରି ଉନ୍ନତି ପାଇଁ ସେ ଆଶା ରଖିଛନ୍ତି ଶ୍ରୀ ପମ୍ପିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ସ୍କୋଗାନ୍ 'ମୋଦୀ ହେ ତୋ ମୁମ୍କିନ୍ ହେ'କୁ ଉଲ୍ଲେଖ କରି କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଯେତେସବୁ ସମ୍ଭାବନା ରହିଛି ସେସବୁର ଉପଯୋଗ କରାଯିବ

ବିଜେପି ଶାହା ବିଜେପି ସଭାପତି ଅମିତ ଶାହା କହିଛନ୍ତି ଲୋକସଭା ନିର୍ବାଚନରେ ସଫଳତା ସତ୍ତ୍ୱେ ତାଙ୍କ ପାର୍ଟି ଏବେବି ଶୀର୍ଷ ସ୍ଥାନରେ ପହଞ୍ଚି ନାହିଁ ପାର୍ଟିର ମୂଳଦୁଆ ନୂଆ ଅଞ୍ଚଳ ଓ ସବୁ ବର୍ଗକୁ ସଂପ୍ରସାରିତ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ବଚନା ଦେଇ ବିଜେପି ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ କହିଛନ୍ତି ଲୋକସଭା ନିର୍ବାଚନରେ ପାର୍ଟିର ବିଜୟ ପାଇଁ ଶ୍ରୀ ଶାହା ପାର୍ଟି କର୍ମୀମାନଙ୍କୁ ଶ୍ରେୟ ଦେଇଛନ୍ତି ସେ କହିଛନ୍ତି ପାର୍ଟି ସଦସ୍ୟତା ଅଭିଯାନ ଉପରେ ଆଲୋଚନା କରାଯାଇଛି ଓ ଏହି ଅଭିଯାନରେ ବିଜେପି ଉପସଭାପତି ଶିବରାଜ ସିଂହ ଚୌହାନ୍ ଆବାହକ ରହିବେ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିମାନ ବାହିନୀ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିମାନ ବାହିନୀ କହିଛି ସେମାନଙ୍କ ପରିବାର ପାଖରେ ବିମାନ ବାହିନୀ ସର୍ବଦା ଛିଡ଼ା ହେବ ଗତ ମଙ୍ଗଳବାର ଦିନ ଦୂର୍ଘଟଣାଗ୍ରସ୍ତ ବିମାନର ଭଗ୍ରାବଶେଷକ୍ର ଠାବ କରାଯାଇଥିଲା ତାହାର ଆଠଦିନ ପୂର୍ବରୁ ବିମାନ ନିଖୋଜ ହୋଇଯାଇଥିଲା ଡବ୍ୟୁସି କ୍ରିକେଟ୍ ବର୍ଷା ଯୋଗୁଁ ଭାରତ ଓ ନ୍ୟୁକିଲାଣ୍ଡ ମଧ୍ୟରେ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ଭ ଘଟିଛି ଏହି ମ୍ୟାଚ୍ ହେବାକୁ ଥିବା ନଟିଂହାମ୍ରେ ଗତ ତିନି ଚାରି ଘଣ୍ଟା ଧରି ବର୍ଷା ଲାଗି ରହିଛି ସେଠାରେ ବର୍ଷା ଯୋଗୁଁ ଏହା ପୂର୍ବର୍ ତିନୋଟି ମ୍ୟାଚ୍ କୌଣସି ଫଳାଫଳ ବିନା ଶେଷ ହୋଇଥିଲା